ପିଏମ୍ ରାଇସିନା ଡାଏଲଗ୍ କୋଭିଡ ନାଇଷ୍ଟିନ୍ ମହାମାରୀ ବିଶ୍ୱ ବ୍ୟବସ୍ଥାର ପୁନଃ ସଂରଚନା ଏବଂ ଚିନ୍ତାର ପୁନର୍ବିନ୍ୟାସ ନିମନ୍ତେ ସୁଯୋଗ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବର୍ତ୍ତମାନର ସମସ୍ୟା ଓ ଭବିଷ୍ୟତର ଆହ୍ପାନଗୁଡ଼ିକର ମୁକାବିଲା ନିମନ୍ତେ ନୂତନ ବ୍ୟବସ୍ଥା ସୃଷ୍ଟିର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ରାଇସିନା କଥାବାର୍ତ୍ତାର ଷଷ୍ଠ ସଂସ୍କରଣକୁ ଭର୍ଚୁଆଲ୍ ଆକାରରେ ଉଦ୍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଯେପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ସ୍ଥାନରେ ବର୍ଣ୍ଣ ତଥା ପାସ୍ପୋର୍ଟ ନିର୍ବିଶେଷରେ ଏଥିରୁ ମୁକ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ମାନବ ଜାତି ମହାମାରୀକୁ ପରାସ୍ତ କରିପାରିବ ନାହିଁ କହିଛନ୍ତି

ଦାରିଦ୍ର୍ୟ ଏବଂ କ୍ଷୁଧା ଭଳି ସମସ୍ୟାର ସମାଧାନ ନିମନ୍ତେ ସହଯୋଗ ପାଇଁ ସେ ବିଶ୍ୱ ନେତୃତ୍ୱଙ୍କୁ ମଧ୍ୟ ଆହ୍ଠାନ କରିଛନ୍ତି ମାନବ ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଇସିନା କଥାବାର୍ତ୍ତାର ଏହି ସଂସ୍କରଣ ଆୟୋଜିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଗୋଟିଏ ବର୍ଷ ଧରି ଏକ ବୈଶ୍ୱିକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିବାରେ ଲାଗିଛି ଶହେବର୍ଷ ପୂର୍ବେ ଏହିଭଳି ବୈଶ୍ୱିକ ମହାମାରୀ ଦେଖାଦେଇଥିଲା ବୈଜ୍ଞାନିକ ଗବେଷକ ଏବଂ ଶିଳ୍ପ ଜଗତ ଭୂତାଣୁ କ'ଣ ଏହା କିପରି ବ୍ୟାପେ ଏବଂ ଏହାର ବ୍ୟାପିବାର ଗତିକୁ କିଭଳି ମନ୍ଥର କରିହେବ ସେ ବିଷୟରେ ଅନେକ ପ୍ରଶ୍ୱର ଉତ୍ତର ଦେଇସାରିଛନ୍ତି ଗୋଟିଏ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆମ ସମାଜର ଶ୍ରେଷ୍ଠ ବିଚାରସଫପନ୍ନ ବ୍ୟକ୍ତିମାନେ ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି ରୁଆଶ୍ଡା ରାଷ୍ଟ୍ରପତି ପଲ୍ କଗାମେ କହିଛନ୍ତି ପ୍ରତିଷେଧକ ଉପଲହ୍ଧତାରେ ସମାନତା ନଥିବାରୁ କୋଭିଡ ନାଇଷ୍ଟିନ୍ ଏକ ଅନ୍ତର୍ଜାତୀୟ ସହଯୋଗ ସଫକଟ ଭାବେ ଉଭା ହୋଇଛି ଭାରତର ଉତ୍ପାଦନ କ୍ଷମତା ଏବଂ ସହଯୋଗ ଭାବନା ବିନା ଆଫ୍ରିକା ଏତେ ପରିମାଣରେ ପ୍ରତିଷେଧକ ପାଇପାରି ନଥାନ୍ତା ବୋଲି ସେ କହିଛନ୍ତି ଏହା ଦ୍ୱାରା ଭାରତ ଓ ଆଫ୍ରିକା ମଧ୍ୟରେ ଅଧିକ ବେସରକାରୀ ସ୍ତରର ସହଯୋଗ ସମ୍ଭାବନା ସୃଷ୍ଟି ହୋଇପାରିଛି ମହାମାରୀ ପରବର୍ତ୍ତୀ ବିଶ୍ୱରେ ଜ୍ଞାନ ଅଭିନବତା ଓ ସବୁଜ ଅର୍ଥନୀତି ଅଭିବୃଦ୍ଧିର ମଳମନ୍ତ୍ର ହେବ ବୋଲି ସେ କହିଛନ୍ତି ଡେନ୍ମାର୍କ ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟ୍ଟେ ଫ୍ରେଡ୍ରିକ୍ସେନ୍ କହିଛନ୍ତି ବେସରକାରୀ କ୍ଷେତ୍ରର ସହଯୋଗ ଏବଂ ଜନସମର୍ଥନ ବିନା ସବୁଜ ଶିଳ୍ପ ବିପ୍ଳବ ସମ୍ଭବ ନୁହେଁ ବିଶ୍ୱ ସ୍ତରରେ ସଂସ୍କାର ରୂପାନ୍ତରଣ ଓ ପ୍ରଦର୍ଶନ ସକାଶେ ସମସ୍ତେ ଏକଜୁଟ ହେବାକୁ ସେ ପରାମର୍ଶ ଦେଇଛନ୍ତି ଶ୍ରୀ କଗାମେ ଓ ସୁଶ୍ରୀ ଫ୍ରେଡ୍ରିକ୍ସେନ୍ ଏହି ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଅବ୍ଜର୍ଭର ରିସର୍ଚ୍ଚ ଫାଉଶ୍ଡେସନ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଏହି ସମୟରେ ମୁମ୍ୟାଇ ଲୋକାଲ୍ ଟ୍ରେନ୍ ଓ ବସ୍ ସେବା ଭଳି ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ ତେବେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ଏଥିରେ ଯାତାୟାତ କରିପାରିବେ ରାଜ୍ୟରେ ଅକ୍ସିଜେନର ଅଭାବ ରହିଥିବା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଅନ୍ୟ ରାଜ୍ୟରୁ ମହାରାଷ୍ଟ୍ରରେ ଅକ୍ଟିଜେନ ପହଞ୍ଚାଇବା ପାଇଁ ବାୟୁସେନାକୁ ନିର୍ଦ୍ଦେଶ ଦେବା ସକାଶେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିବେ

ଏଥିପାଇଁ ଅନ୍ୟ ରାଜ୍ୟରୁ ଅକ୍ସିଜେନ ଆମଦାନୀ ଆବଶ୍ୟକ ହେଉଛି

ଆଜି ହେଉଛି ଟିକା ଉତ୍ସବର ଅନ୍ତିମ ଦିବସ ଭିପି ପିଏମ୍ ଉପରାଷ୍ଟ୍ରପତି ଏମ ଭେଙ୍କିୟାନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ ନାଇଷ୍ଟିନ ମହାମାରୀ ପରିସ୍ଥିତି ସଫପର୍କରେ ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନଙ୍କ ସହ କଥାବାର୍ତ୍ତା କରିବେ ଏହି କଥାବାର୍ତ୍ତା ଭିଡ଼ିଓ କନ୍ଫରେନ୍ ିଂ ମାଧ୍ୟମରେ ଅନୁଷ୍ଠିତ ହେବ ଗତ ସପ୍ତାହରେ ଶ୍ରୀ ମୋଦୀ କୋଭିଡ ନାଇଷ୍ଟିନ ପରିସ୍ଥିତି ସଂପର୍କରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ କୋଭିଡ ନାଇଷ୍ଟିନ ପରିସ୍ଥିତିର ମୁକାବିଲା ପାଇଁ କ୍ଷୁଦ୍ର ଅବରୋଧ ଅଞ୍ଚଳ ପ୍ରତିଷ୍ଠା କରିବା ଉପରେ ସେ ଗୁରୁତ୍ୱ ଦେଇ ଦେବା ସହ ଏସବୁ ପ୍ରତିଷ୍ଠା କରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ପିଏମ୍ ସିଇଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଇକ୍କେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ପାଟ୍ ଗେଲ୍ସିଙ୍ଗରଙ୍କ ସହ ଗତକାଲି ଆଲୋଚନା କରିଛନ୍ତି ଏହି ଅବସରରେ ଉଭୟେ ମାନବ ସମାଜର ବିକାଶରେ ପ୍ରଯୁକ୍ତିବିଦ୍ୟାର ଭୂମିକା ସଫପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଶ୍ରୀ ମୋଦୀ ଏବଂ ଶ୍ରୀ ଗେଲ୍ସିଙ୍ଗର ଭାରତରେ ପୁଞ୍ଜିନିବେଶର ସୁଯୋଗ ଏବଂ ଡିଜିଟାଲ ଇଣ୍ଡିଆ ଉଦ୍ୟମ ପ୍ରସଙ୍ଗ ଉପରେ ମଧ୍ୟ କଥାବାର୍ତ୍ତା କରିଛନ୍ତି

ଏହି ପୁସ୍ତକଗୁଡ଼ିକ ହେଉଛି ଡକ୍ଟର ଆମ୍ଘେଦକର ଜୀବନ ଦର୍ଶନ ଡକ୍ଟର ଆମ୍ଘେଦକର ବ୍ୟକ୍ତି ଦର୍ଶନ ଡକ୍ଟର ଆମ୍ଘେଦକର ରାଷ୍ଟ୍ର ଦର୍ଶନ ଏବଂ ଡକ୍ଟର ଆମ୍ଘେଦକର ଆୟାମ ଦର୍ଶନ ଗୁଜୁରାଟର ଅହମ୍ମଦାବାଦସ୍ଥିତ ଡକ୍କର ବାବାସାହେବ ଆୟେଦକର ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଗୁଜୁରାଟର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

ଆଜି ପ୍ରଚାରର ଶେଷଦିନରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଶେଷ ମୁହୂର୍ତ୍ତରେ ଭୋଟରମାନଙ୍କୁ ନିଜ ଦଳ ଆଡ଼କୁ ଆକୃଷ୍ଟ କରିବା ସକାଶେ ଆପ୍ରାଣ ଉଦ୍ୟମ କରିବେ

ଚେନ୍ନାଇର ଏମ୍ଏଚିଦାୟରମ୍ ଷ୍ଟାଡିୟମଠାରେ ଗତରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋଲକାତା ଦଳ ଟସ୍ କିତି ବ୍ୟାଟିଂ ପାଇଁ ମୁମ୍ୟାଇକୁ ଆମନ୍ତ୍ରଣ କରିଥିଲା

ଏହା ଫଳରେ ମୁମ୍ୟାଇ ଇଞ୍ଜିଆନ୍ନ ଦଳ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି ଆକି ଅନ୍ୟ ଏକ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ